ବୁଧବାର ଦିନ ଭୋଟଗଣତି ହେବ

ବିଜେପି କରପସନ୍ ବିଜେପି କହିଛି ଦୁର୍ନୀତି ବିରୋଧରେ ଏନଡିଏ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ କଂଗ୍ରେସ ନେତାମାନେ ତଦନ୍ତକାରୀ ସଂସ୍ଥାଗୁଡିକ ଧମକ ଦେଇଚାଲିଛନ୍ତି ନୂଆଦିଲ୍ଲୀର ଏକ ସମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପାର୍ଟିନେତା ସାହନବାଜ୍ ହୁସେନ କହିଛନ୍ତି ଦୁର୍ନୀତି ମୂଳୋତ୍ପାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିଜ୍ଞା ପାଳନ କରିଛନ୍ତି ସେ କହିଛନ୍ତି ଦେଶର ଅଭିବୃଦ୍ଧି ପାଇଁ ବିଜେପି ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ସୋନିଆଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ଉପରେ କଂଗ୍ରେସର ଅଭିଯୋଗ ପ୍ରତି ହୁସେନ ଏହି ମନ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି କଂଗ୍ରେସ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ଅପବ୍ୟବହାର କରୁଛି ମାଲ୍ୟା ଏକ୍ରାଡିସନ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କୀତ ବିଚାର ପାଇଁ ଆସନ୍ତାକାଲି ଲଣ୍ଡନର ଓ୍ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ସେ ହାଜର ପାଇଁ ଦିନଧାର୍ଯ୍ୟ କରାଯାଇଛି

ଗତବର୍ଷ ଏପ୍ରିଲରୁ ଗିରଫ ହେବା ପରେ ତାଙ୍କୁ ପ୍ରତ୍ୟାର୍ପଣ ପାଇଁ ମକଦ୍ଦମା ଚାଲିଥିବାବେଳେ ସେ ଜାମିନରେ ଅଛନ୍ତି ଯଦି ଆସନ୍ତାକାଲି ଏହି ମାମଲାର ବିଚାର ହୁଏ ତେବେ ବର୍ଷେ ହେଲା ଚାଲିଥିବା ପ୍ରତ୍ୟାର୍ପଣ ମକଦ୍ଦମାରେ ଏକ ଗୁରୁତ୍ୱପୂର୍ଣ୍ଣ ବିବେଚନା ବୋଲି ମନେ କରାଯିବ

ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଓ ପୂର୍ଣ୍ଣାଙ୍ଗ ଅଧିବେଶନ ଅଧିବେଶନ ପୂର୍ବରୁ ଉଭୟ ସଭାଗୃହରେ ସୁରୁଖୁରୁରେ ସଭାକାର୍ଯ୍ୟ ଚଳାଇବା ପାଇଁ ସହଯୋଗ କରିବା ପାଇଁ ଆସନ୍ତାକାଲି ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ମଧ୍ୟ ଏକ ସର୍ବଦଳୀୟ ବୈଠକ ଆହ୍ବାନ କରିଛନ୍ତି ବିରୋଧୀଦଳଗ୍ରଡିକ ସରକାରଙ୍କୁ ଘେରିବା ପାଇଁ କୌଶଳ ଉପରେ ଆଲୋଚନା କରିବା ସକାଶେ ମଧ୍ୟ ଏକ ବୈଠକରେ ମିଳିତ ହେବେ ଆସନ୍ତାକାଲି ଆକାଶବାଣୀର ସମ୍ଭାଦସେବା ବିଭାଗ ପକ୍ଷରୁ 'ସଂସଦ କେ ସମକ୍ଷ ମୁଦେ'ବା ସଂସଦ ପାଇଁ ପ୍ରସଙ୍ଗ'

ପିଏମ ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିଏର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମ ଦିନରେ ଆଜି ଶୁଭେଚ୍ଛା ଜଣାଇଛନ୍ତି

ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲାବୋଲି ସରକାରୀ ଭାବେ ସୂଚନା ମିଳିଛି

କାଉଣ୍ଟିଂ ଆସନ୍ତା ମଙ୍ଗଳବାର ଦିନ ଛତିଶଗଡ଼ ମଧ୍ୟପ୍ରଦେଶ ରାଜସ୍ଥାନ ତେଲଙ୍ଗାନା ଓ ମିଜୋରାମ ବିଧାନସଭା ପାଇଁ ଭୋଟ୍ ଗଣତି ହେବ ଭୋଟ୍ ଗଣତି ଦୃଷ୍ଟିରୁ ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ ପାଇଁ ଆକାଶବାଣୀର ସମ୍ଘାଦସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ନିୟମିତ ପ୍ରସାରଣ ବୁଲେଟିନ୍ ଗୁଡ଼ିକରେ କେତେକ ପରିବର୍ଭନ କରାଯାଇଛି

କେରଳ ଏୟାରପୋର୍ଟ କେରଳର କନୌର ଅନ୍ତର୍ଜାତୀୟ ବିମାନ ବନ୍ଦର ଆଜି ସକାଳୁ କାର୍ଯ୍ୟକ୍ଷମ ହୋଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମିଳିତ ଭାବେ ବିମାନ ବନ୍ଦରକୁ ଉଦ୍ଘାଟନ କରିଛନ୍ତି

ମାନେକା ଓଡିଶା ଢେଙ୍କାନାଳ ଜିଲ୍ଲା ସେଲ୍ଟର ହୋମରେ ହୋଇଥିବା ଯୌନ ଶୋଷଣ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲକୁ ପଠାଯିବା ଉଚିତ ବୋଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମାନେକା ଗାନ୍ଧୀ କହିଛନ୍ତି ଦାମନ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ ଅବସରରେ ଆକାଶବାଣୀ ସମ୍ଭାଦଦାତାଙ୍କ ସହ କଥାବାର୍ତ୍ତାବେଳେ ସେ ଏହା କହିଛନ୍ତି ଶ୍ରୀମତୀ ଗାନ୍ଧୀ କହିଛନ୍ତି ଓଡିଶା କନ୍ୟାଶ୍ରମରେ ଘଟିଥିବା ଏହି ଘଟଣା ଖୁବ୍ ଲଜାଜନକ ମେଡିକାଲ ଡିଭାଇସ ସାଧାରଣରେ ବ୍ୟବହୃତ ହେଉଥିବା ଚିକିତ୍ସା ଉପକରଣ ନାବୁଲାଇଜର ବ୍ଲଡ ପ୍ରେସର ଡିଜିଟାଲ ମନିଟର ଥର୍ମୋମିଟର ଏବଂ ଗ୍ଲକୋମିଟରକୁ ସରକାର ଔଷଧ ଓ ପ୍ରଶାସନ ନିୟମ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିସୂଚନାଜାରି କରିଛନ୍ତି

ୟୁକେ ବ୍ରିଟେନ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରସା ମେ ତାଙ୍କ ଦେଶର ସାଂସଦ ମାନଙ୍କୁ ସତର୍କ କରି କହିଛନ୍ତି ଆସନ୍ତା ମଙ୍ଗଳବାରଦିନ ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଷ୍ଣ ଭୋଟଦାନ ବେଳେ ଯଦି ସେମାନେ ବ୍ରେକସିଟି ରାଜିନାମାରୁ ଓହରିଯିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଦେଶରେ ଅସ୍ଥିରତା ସୃଷ୍ଟି ହେବ ଏବଂ ସାଧାରଣ ନିର୍ବାଚନ ପାଇଁ ପରିସ୍ଥିତି ସୃଷ୍ଟି ହେବ ୟୁରୋପୀୟ ସଂଘ ସହ ବେକ୍ସିଟି ରାଜିନାମାରୁ ଓହରିଯିବା ପାଇଁ ଶ୍ରୀମତୀ ମେ'ଙ୍କର ପ୍ରସ୍ତାବକୁ ସାଂସଦମାନେ ପ୍ରତ୍ୟାଖ୍ୟାନ କରିବାର ଆଶା କରାଯାଉଥିବାବେଳେ ସେ ଏହି ପ୍ରସ୍ତାବ ସପକ୍ଷରେ ସମର୍ଥନ ହାସଲ କରିବା ପାଇଁ ଜୋରସୋର ଲାଗିଛନ୍ତି ଏଭଳି କ୍ସନାଜବ୍ଧନା ଚାଲିଥିଲାବେଳେ ଭୋଟଗ୍ରହଣକୁ ଡେରି କରିବା ପାଇଁ ସରକାର ଘୋଷଣା କରିପାରନ୍ତି ବୋଲି ଆଶଙ୍କା ଥିବାରୁ ଆଗୁଆ ଭୋଟଗ୍ରହଣ ହୋଇପାରେ ବୋଲି ଅନୁମାନ କରାଯାଉଛି

ସେ କହିଛନ୍ତି ଏଥର ବିଶ୍ୱବିଦ୍ୟାଳୟ ଖେଳାଳୀମାନେ ମଧ୍ୟ ଅଶଗ୍ରହଣ କରିପାରିବେ ସ୍ଥାନୀୟ ମେଧାବୀ ଖେଳାଳି ମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚକୁ ଆଶିବା ପାଇଁ କ୍ୀଡାବ୍ୟବସ୍ଥାରେ ଉନ୍ତି ପାଇଁ ତାଙ୍କ ମନ୍ତ୍ରଣାଳୟ ଉଦ୍ୟମ କର୍ତ୍ତିବା ଶ୍ରୀ ରାଠୋର କହିଛନ୍ତି ବିଭିନ୍ନ କ୍ରୀଡାରେ ତାଲିମ ଦେବା ପାଇଁ ବେସରକାରୀ ସଂଗଠନଗୁଡ଼ିକୁ ମଧ୍ୟ ସହଭାଗିତା କରାଯିବ ଶ୍ରୀ ରାଠୋର କହିଛନ୍ତି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶର ଦେଢ ହଜାର ବିଦ୍ୟାର୍ଥୀଙ୍କୁ ବୃତ୍ତି ପ୍ରଦାନ କରାଯାଉଛି କ୍ରିକେଟ ଆଡିଲେଡ କ୍ରିକେଟ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳକୁ ନିୟନ୍ତ୍ରଣରେ ରଖିଛି

ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଛି

ଦୁଇଥର ବିଜେତା ଅଷ୍ଟ୍ରେଲିଆ ଗୁପ ଏ'ରୁ ଓ ପୁଲ ବି'ରୁ ଆର୍ଜେଷ୍ଟିନା ମଧ୍ୟ କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି